ଏହି ଉପସ୍ଥାପନା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଦ୍ୱାରା ପରିଚାଳିତ ହେବ ଯେଉଁ ଯୋଜନା ଉପରେ ହିତାଧିକାରୀମାନେ ଅଭିଜ୍ଞତା ଶୁଣାଇବେ ସେଗୁଡ଼ିକ ହେଲା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମୁଦ୍ରା ଯୋଜନା ସ୍କିଲ୍ ଇଣ୍ଡିଆ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଶ୍ରମିକ କଲ୍ୟାଣ କାର୍ଡ

ଏଥିସହ ଶ୍ରୀ ମୋଦି ମଧ୍ୟ ଏକ ଜନସଭାରେ ଉଦ୍ବୋଧନ ଦେବେ ପ୍ରେଜ୍ ଗୋଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଗୋଆକୁ ଦୁଇ ଦିନ ଗସ୍ତରେ ଯିବେ ଏକ ସରକାରୀ ଇସ୍ତାହାର ଅନୁସାରେ ସେ ଗୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେବେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସ୍ୱାଗତ ସମ୍ଭର୍ଦ୍ଧନା ଉତ୍ସବରେ ସେ ଯୋଗ ଦେବେ

ଲ କମିଶନ ବର୍ତ୍ତମାନ ପରିସ୍ଥିତିରେ ବେଟିଂ ଓ କୁଆଖେଳକୁ ଭାରତରେ ଆଇନସିଦ୍ଧ କରିବା ଶୋଭନୀୟ ନୁହେଁ ଏବଂ ବେଆଇନ ବେଟିଂ ଓ ଜୁଆକୁ ସଂପ୍ରର୍ଣ୍ଣ ନିଷିଦ୍ଧ କରାଯିବା ଉଚିତ ବୋଲି ଆଇନ କମିଶନ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି

ଏଥିରେ କ୍ରିକେଟ୍ ସମେତ ବିଭିନ୍ନ କ୍ରିଡ଼ାରେ ଜୁଆ ଓ ବେଟିଂ ଆଦି ପ୍ରସଙ୍ଗ ସ୍ଥାନ ପାଇଛି ଏଭଳି ଅନୈତିକ କାର୍ଯ୍ୟକୁ ନିୟନ୍ତିତ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ କମିଶନ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି ଏହାଦ୍ୱାରା କଳାଧନ ପ୍ରସାରକୁ ରୋକି ହେବ ବୋଲି ସେ କହିଛନ୍ତି ଫେକ୍ ନ୍ୟୁଜ୍ ଏକ ଗଣତନ୍ତ୍ରରେ ବିଶ୍ୱାସଯୋଗ୍ୟ ତଥା ନିର୍ଭୁଲ୍ ସମ୍ଭାଦ ପରିବେଷଣ କରି ଗଣମାଧ୍ୟମ ଜନମତ ଜାଗରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବିଶ୍ୱସନୀୟତା ନିର୍ଭୁଲତା ଓ ନିରପେକ୍ଷତା ଯେକୌଣସି ଖବରର ପ୍ରମୁଖ ଅଂଶବିଶେଷ ତେବେ ନିକଟ ଅତୀତରେ ସମ୍ଭାଦକ୍ଷେତ୍ରରେ ଏକ ନୃଆ ଘଟଣା ଘଟିଛି ଯାହା ମିଥ୍ୟା ଖବର୍ ବା ଫେକ୍ ନ୍ୟୁଜ୍ ନାମରେ ପରିଚିତ ନୂଆ ଦୁନିଆରେ ସୃଷ୍ଟି ହୋଇଥିବା ଏହି ମିଥ୍ୟା ଖବର ଘଟଣା ଗଣମାଧ୍ୟମର ବିଶ୍ୱସନୀୟତା ପାଇଁ ଏକ ଆହ୍ପାନ ସୃଷ୍ଟି କରିଛି ଏଭଳି ଖବର କରିଆରେ ଦର୍ଶକ ଓ ଶ୍ରୋତାଙ୍କର ବିଚାରକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରାଯାଉଛି ଇତିମଧ୍ୟରେ ସଚନା ଓ ପ୍ରସାରଣ ମନ୍ତ୍ରୀ କର୍ଣ୍ଣେଲ୍ ରାଜ୍ୟବର୍ଦ୍ଧନ ରାଠୋର ଏକ ଟିଭି ଚ୍ୟାନେଲ୍ର ଗୋଟିଏ ବିଭ୍ରାନ୍ତିକର ଖବର ବିଷୟରେ ଏହାର ଓ୍ୱେବ୍ସାଇଟ୍ରୁ ଜାଶିବାକୁ ପାଇଛନ୍ତି ଏଥିରେ ମହାରାଷ୍ଟର ଧୁଲେ ଜିଲ୍ଲାରେ ଶିଶୁ ଚୋରି ସଫପର୍କରେ ଏକ ଖବରରେ ଏକ ପୁରୁଣା ଫଟୋ ପ୍ରଦର୍ଶିତ କରାଯାଇଛି ଏକ ଟ୍ୱିଟ୍ ବାର୍ତ୍ତାରେ କର୍ଣ୍ଣେଲ୍ ରାଠୋର ଏହି ଉଦ୍ୟମକୁ ସମାଲୋଚନା କରିବା ସହ ଏହାକୁ ବିଭ୍ରାନ୍ତିକର ଓ ପ୍ରଚାରସର୍ବସ୍ୱ ବୋଲି କହିଛନ୍ତି ଗଣମାଧ୍ୟମର ସ୍ୱାଧୀନତାରେ ବିଶ୍ୱାସ କରୁଥିବା ସରକାର ଦେଶର ଗଣମାଧ୍ୟମରୁ ବହୁତ କିଛି ଉତ୍ତମ ପ୍ରୟାସ ଆଶା କରେ କିନ୍ତୁ ଯାହା ଦେଖାଯାଉଛି ଏବେ ଗଣମାଧ୍ୟମ ନିଜ ପାଇଁ ନିଜେ ବିଶ୍ୱାସର ସଂକଟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ରାଜନାଥ ଭିସା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତୀୟ ନାଗରିକ ଓ ବିଦେଶୀମାନଙ୍କ ପାଇଁ ଦେଶାଟନ ଅନୁମତି ଏବଂ ଭିସା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁସଂହତ କରାଯିବ କୋଚିଠାରେ ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଦେଶାଟନ ଅନୁମତି ବ୍ୟବସ୍ଥାକୁ ଅଧିକ ସହଜ କରିବା ବେଳେ ଦେଶର ନିରାପତ୍ତା ପ୍ରତି ମଧ୍ୟ ସରକାର ଆବଶ୍ୟକ ଗୁରୁତ୍ୱ ଦେବେ

ଇ କମର୍ସ ସଂପର୍କରେ ଏକ ପୂର୍ଣ୍ଣାଙ୍ଗ ଜାତୀୟ ନୀତି ପ୍ରଣୟନ କରିବାକୁ ଏହି ଟାସ୍କଫୋର୍ସ ଗଠିତ ହୋଇଛି ବୈଠକରେ ବିଭିନ୍ନ ମନ୍ତ୍ରଶାଳୟ ଓ ବିଭାଗରେ ଇ କମର୍ସ ନେଇ କି ପ୍ରକାର ନୀତି ଓ ବ୍ୟବସ୍ଥା ହେବ ସେ ନେଇ ତର୍ଜମା ହୋଇଥିଲା ଡାଟା ପ୍ରବାହ ଟିକସ ବ୍ୟବସ୍ଥା ବାଣିଜ୍ୟ ସୁବିଧା ବିଦେଶୀ ପୁଞ୍ଜି ଲଗାଣ ଭଳି କ୍ଷେତ୍ରରେ ଇ କମର୍ସ କିପରି ବିଶେଷ ସହାୟକ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ଭୁଟାନ ପ୍ରତିପକ୍ଷ ଦାସୋ ସେରିଂ ଟବ୍ଗେ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ନିବିଡ଼ କରିବା ପାଇଁ ଘୋଷଣା କରିଛନ୍ତି ଗତକାଲି ଦୁଇ ନେତାଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା ହୋଇଥିଲା ପାରସ୍କରିକ ସଫପର୍କକୁ ଏକ ଉଦାହରଣୀୟ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ଦୁହେଁ ଏକମତ ହୋଇଛନ୍ତି ଏହାଦ୍ୱାରା ଉଭୟ ଦେଶର ଜନତା ଉପକୃତ ହେବେ ବୋଲି ଦୁଇ ପ୍ରଧାନମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଏକ ପଡ଼ୋଶୀ ରାଷ୍ଟ ହୋଇଥିବାର୍ ଏହାର ବିକାଶ ନିମନ୍ତେ ଭାରତ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଭୂଟାନର ସାମାଜିକ ଅର୍ଥନୈତିକ ବିକାଶରେ ଭାରତ ଯେଉଁ ବିଶେଷ ସହଯୋଗ କରିଛି ସେ ନେଇ ଭୁଟାନ୍ ପ୍ରଧାନମନ୍ତ୍ରୀ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଦୁଇଦେଶ ମଧ୍ୟରେ କ୍ରଟନୈତିକ ସଂପର୍କ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଥିବାରୁ ଦୁଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିବା ଏହି ବିବୃତ୍ତିରେ କୃହାଯାଇଛି ନେପାଳ ପିଲିଗ୍ରିମ୍ ନେପାଳରେ ଖରାପ ପାଗ ଯୋଗୁଁ ଅଟକି ରହିଥିବା ଭାରତୀୟ କୈଳାସ ମାନସରୋବର ତୀର୍ଥଯାତ୍ରୀମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆଜି ଶେଷ ହେବ ବୋଲି ଆଶା କରାଯାଉଛି

ଇତିମଧ୍ୟରେ ପାଗରେ ଉନ୍ନତି ଘଟିବାରୁ ନେପାଳ ଦେଇ କେଳାସ ମାନସରୋବର ଯାତ୍ରା ପୁଣି ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି

ପ୍ରବଳ ବର୍ଷା ଫଳରେ ହିଓଗୋ ଜିଲ୍ଲାରେ ବନ୍ୟା ଆସିବା ସହ ମାଟି ଅତଡ଼ା ଖସି ବିଶେଷ କ୍ଷୟକ୍ଷତି ଘଟିଛି ହିରୋସୀମା ସହିତ ଅନ୍ୟାନ୍ୟ ଅଚଳରେ ମଧ୍ୟ ବନ୍ୟା ବିପ୍ବାତ ଦେଖାଦେଇଛି

ଅନେକ ସ୍ଥାନରେ ନଦୀଗୁଡ଼ିକ ବିପଦ ସଂକେତ ଉପରେ ପ୍ରବାହିତ ହେଉଛନ୍ତି

ସର୍ବାଧିକ ଲୋକ ମଷ୍ଟ୍ରିଲ୍ ଅଞ୍ଚଳରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି

ଅବଶିଷ୍ଟ ଦୁଇଟି କ୍ୱାର୍ଟର ଫାଇନାଲ୍ ଆଜି ଖେଳାଯିବ

ଶୃଙ୍ଖଳାର ତୂତୀୟ ତଥା ଅନ୍ତିମ ମ୍ୟାଚ୍ ମଙ୍ଗଳବାର ବ୍ରିଷ୍ଟଲ୍ରେ ଖେଳାଯିବ

ବ୍ୟାଡମିଣ୍ଟନ୍ କ୍ୱାର୍ଟର ଫାଇନାଲ୍ରେ ଏଚ୍ଏସ୍ ପ୍ରଣୟ ଓ ପିଭି ସିନ୍ଧୁଙ୍କ ପରାଜୟ ପରେ ଜାକର୍ତ୍ତାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଙ୍କନ୍ ଟୁର୍ଣ୍ଣାମେଣ୍ଟ୍ରେ ଗତକାଲି ଭାରତର ଅଭିଯାନ ଶେଷ ହୋଇଛି

ପୂର୍ବରୁ କିଦାୟି ଶ୍ରୀକାନ୍ତ ଏବଂ ସାଇନା ନେହୱାଲ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିଥିଲେ